ଡିଏଫ୍ଓ ନିଲମ୍ଧନ ବିଭିନ୍ନ ଦୁର୍ନୀତି ମାମଲାରେ ରାୟଗଡ଼ା ଡିଏଫ୍ଓ ଦେବାର୍ଚ୍ଚନ ବେହେରାଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ମନ କରିଛନ୍ତି

ଏପରିକି ସେ କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି

ଏହିସବୁ ଅଭିଯୋଗକୁ ଭିଭିକରି ରାଜ୍ୟ ସରକାର ଦେବାର୍ଚ୍ଚନଙ୍କୁ ନିଲମ୍ଧନ କରିଛନ୍ତି ଧନୁଯାତ୍ରା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ତାରିଖ ଘୋଷଣା କରାଯାଇଛି

ଏଥିରେ ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୂପାନ୍ତର ଆକାରରେ ମଞସ୍ଷୁ କରାଯାଇଥାଏ ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମତୁରା ପାଲଟୁଥିବାବେଳେ ପୌରାଞ୍ଅଳର ଅମ୍ଘାପାଲି ପାଲଟିଥାଏ ଗୋପପୁର

ଭାରତୀୟ ହକି ଦଳ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପୁଶିଥରେ ଭାଗ୍ୟଶାଳୀ ସାଜିଛି